ଗୃହକାର୍ଯ୍ୟର ସୁପରିଚାଳନା ପାଇଁ ଲୋକସଭା ବାଚସ୍ତି ଓମ୍ ବିଲା ଗତକାଲି ଏକ ସର୍ବଦଳୀୟ ବୈଠକ ଡକାଇଥିଲେ

ଏନେଇ ଗଣଶିକ୍ଷା ମନ୍ତୀ ସମୀର ରଞ୍ଞନ ଦାଶ ଗଣମାଧ୍ଧମକୁ କହିଛନ୍ତି

ଏମାନଙ୍ଙୁ ଧନ୍ଦାମ୍ଳକ ତାଲିମ ଦିଆଯିବା ସହିତ ସେମାନେ କିପରି ସ୍ୱାଭିମାନର ସହ ବଞ୍ଚି ପାରିବେ ସେ ନେଇ ବ୍ୟବସ୍ତା କରାଯିବ

ମାଓ ଆତ୍ମସମର୍ପଣ ରାଉରକେଲା କିଲ୍ଲା ପୁଲିସ୍ ମୁଖ୍ୟାଳୟରେ ଗତକାଲି ଏସ୍ପି କେ ସୁବ୍ରମଶିଙ୍କ ନିକଟରେ କଣେ କ୍ୟାଡର୍ ମାଓବାଦୀ ପୋଗାସୁରୀନ୍ ଓରଫ୍ ସୁମନ ଆତ୍କସମର୍ପଣ କରିଛି

ହେଲେ ଆସନ୍ତାକାଲିଠାର୍ବ ଦୁଇ ଦିନ ପର୍ଯ୍ୟନ୍ତ ଦକ୍ଷିଣ ଉପକୂଳ ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଜିଲ୍ଲାରେ ସ୍ୱ ମଧ୍ଧମ ଧରଣର ବର୍ଷା ହେବ ଏଥିସହ କିଛି କିଲ୍ଲାରେ ଘନ କୁହୁଡ଼ି ଦେଖାଦେବ